ଦୁଇଦେଶ ଅନ୍ତର୍ଦେଶୀୟ ଜଳପଥର ବିକାଶ ଏବଂ ଦୁଇଦେଶର ସାମଗ୍ରିକ ଆର୍ଥିକ ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି ଦୁଇପକ୍ଷ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ସହିତ ଭାରତର ସହଯୋଗରେ ନୂଆ ବୈଦ୍ୟୁତିକ ଟ୍ରାକ୍ ନିର୍ମାଣ ନିମନ୍ତେ ମଧ୍ୟ ନିଷ୍ପଭି ନିଆଯାଇଛି ଏହି ରେଳପଥ ଭାରତର ସୀମାନ୍ତ ସହର ରକ୍ସାଉଲ୍ରୁ କାଠମାଣ୍ଡୁକୁ ସଂଯୋଗ କରିବ ସେହିଭଳି ନେପାଳରେ ଜୈବିକ କୃଷିର ବିକାଶ ମୃତ୍ତିକା ପରୀକ୍ଷା ଏବଂ କୃଷି ଶିକ୍ଷା ଆଦି କାର୍ଯ୍ୟକ୍ରମରେ ଭାରତ ସହାୟତା ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମଧ୍ୟରେ ଗତକାଲି ପ୍ରତିନିଧିସରୀୟ ଆଲୋଚନା ଶେଷରେ ଜାରି କରାଯାଇଥିବା ମିଳିତ ଘୋଷଣାନାମାରେ ଏହା କୁହାଯାଇଛି ନେପାଳରେ ବିକାଶରେ ଭାରତ ଏକ ପ୍ରମୁଖ ଅଂଶୀଦାର ହେବାକୁ ତାହାର ପ୍ରତିଶ୍ରତି ଦୋହରାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଚ୍ଚନ୍ତି ଯେ ନିରାପତ୍ତା ଓ ସୀମା ସୁରକ୍ଷା କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସଂପର୍କ ଅତି ଦୃଢ଼ କୌଣସି ପରିସ୍ଥିତିରେ ଏଥିରେ ଢିଲା ଦିଆଯିବ ନାହିଁ ବୋଲି ଦୁଇପକ୍ଷ ରାଜି ହୋଇଛନ୍ତି ନେପାଳର ସର୍ବାଙ୍ଗୀନ ବିକାଶ ପାଇଁ ଭାରତ ସବୁମନ୍ତେ ସାହାଯ୍ୟ କରିବ ବୋଲି ଶ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି

ଏହି ଅବସରରେ ଦୁଇଦେଶ ମଧ୍ୟରେ ବିଭିନ୍ନ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ତ୍ରିରାଷ୍ଟ୍ରୀୟ ଆଫ୍ରିକୀୟ ଦେଶ ଭ୍ରମଣର ପ୍ରଥମ ଚରଣରେ ଗତକାଲି ରାତିରେ ଇକ୍ୟୁଟରିଆଲ୍ ଗିନିରେ ପହଞ୍ଚଥିଲେ ସେ ଆଜି ସେଠାକାର ପାର୍ଲାମେଷ୍ଟ୍ରେ ମଧ୍ୟ ଲୋକପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେବା ସହ ସେ ଦେଶରେ ଥିବା ଭାରତୀୟ ସଂପ୍ରଦାୟଙ୍କୁ ମଧ୍ୟ ଉଦ୍ବୋଧନ ଦେବେ

ରାଷ୍ଟ୍ରପତି ଏହା ପରେ ସ୍ୱାଜିଲାଣ୍ଡ ଓ ଜାମ୍ଘିଆ ମଧ୍ୟ ଗସ୍ତ କରିବେ ଏହି ଆଫ୍ରିକୀୟ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କକୁ ଅଧିକ ନିବିଡ଼ କରିବା ରାଷ୍ଟ୍ରପତିଙ୍କର ଏହି ଗସ୍ତର ଉଦ୍ଦେଶ୍ୟ ପ୍ରଧାନ ଉଜାଲା କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଜଳା ଯୋଜନାର ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଉଜଳା ଯୋଜନାର ଲକ୍ଷ୍ୟ ହେଉଛି ରୋଷେଇ ଘରେ ବାୟୁ ପ୍ରଦୂଷଣ ରୋକି ଗରୀବ ମହିଳାମାନଙ୍କୁ ସ୍ୱଚ୍ଚ ଶକ୍ତି ଯୋଗାଇଦେବା ସମାଜରେ ବସବାସ କରୁଥିବା ଦୁର୍ବଳ ତଥା ଗରୀବ ଶ୍ରେଣୀର ମହିଳାମାନଙ୍କୁ କ୍ଷମତାପନ୍ନ କରିବାକୁ ଏଭଳି ଏକ ପଦକ୍ଷେପ ଆରମ୍ଭ କରାଯାଇଛି

ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ଏହାଛଡ଼ା ସଂପୃକ୍ତ ରୋଗୀମାନଙ୍କର ଯାବତୀୟ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ

ଏମାନେ ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ଏମାନେ ଅର୍ଥ ନେଇ ବିଭିନ୍ନ ପ୍ରକାର ସ୍ନାତକ ଓ ସ୍ନାତକୋତ୍ତର ସାର୍ଟିଫିକେଟ୍ ବିନା ପରୀକ୍ଷାରେ ଯୋଗାଇ ଦେଉଥିଲେ ପୁଲିସ୍ କହିଛି ଯେ ଅଭିଯୁକ୍ତମାନେ ସେମାନଙ୍କର ଦୋଷ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କର ମୁଖ୍ୟାଳୟ ରୋହତକ୍ଠାରେ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି ନାଇଡୁ ପିଏମ୍ ଅର୍ଥନୈତିକ ସଂସ୍କାର ଉପରେ ଗୁରୁତ୍ୱ ଦେବା ସହ ଦେଶର ଅର୍ଥନୀତିରେ ଉନ୍ନତି ଆଣିବା ଏବଂ ସବୁକ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିବାକୁ ପ୍ରୟାସ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ପ୍ରଶଂସା କରିଛନ୍ତି

କୌଣସି ଦେଶ ଉପରେ ଭାରତ ଆକ୍ରମଣ କରି ନିଜର ପ୍ରଭୁତ୍ୱ ଜାହିର କରିବାର ଇତିହାସ ନାହିଁ ବୋଲି ସେ ଏହି ଅବସରରେ କହିଥିଲେ

ପୁଲିସ୍ କହିଛି ଯେ ଏହି ଘଟଣା ପରେ ସଂପୃକ୍ତ ଗାଡ଼ିର ଡ୍ରାଇଭର ଆତ୍ମହତ୍ୟା କରିଛି ମ୍ୟୁନ୍ଷର୍ର ପୁରୁଣା ସହରରେ ଲୋକମାନେ ରାସ୍ତାରେ ଯାଉଥିବାବେଳେ ହଠାତ୍ ଏକ ଭ୍ୟାନ୍ ସେମାନଙ୍କ ଉପରକୁ ମାଡ଼ିଯାଇଥିଲା ଗାଡ଼ି ଚାଳକ ଜଣକ ଜର୍ମାନର ନାଗରିକ ତେବେ ଏହା ଏକ ଆତଙ୍କବାଦୀ ଘଟଣା ନୁହେଁ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ି ଛି

ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା

କମନ ଓ୍ବେଲ୍ଥ ଗେମ୍ସ ଭାରତୀୟ ଭାରୋତ୍ତଳନକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଭାରତ ପାଇଁ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଭାରତର ବ୍ୟାଡମିଷ୍ଟନ ଖେଳାଳି ଓ ମୁଷ୍ଠିଯୋଦ୍ଧା ମଧ୍ୟ ଅପରାଜିତ ରହି ଭାରତର ପଦକ ଆଶା ବଳବତ୍ତର ରଖିଛନ୍ତି ଗତକାଲି ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପୁରୁଷ ହକି ମ୍ୟାଚ୍ରେ ଭାରତ ଖେଳ ଅମୀମାଂସିତ କରିଥିଲେ ମଧ୍ୟ ପ୍ରଦର୍ଶନ ଏତେ ଚମତ୍କାର ନଥିଲା

ଗତକାଲି ଭାରତ ଦୁଇଟି ସ୍ୱର୍ଷ୍ଣପଦକ ହାସଲ କରିଥିବା ସଂପୃକ୍ତ ଖେଳାଳିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି